ଆସନ୍ତାକାଲି ବିଧାନସଭା ପାଇଁ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ଆଇନଜୀବୀ ଆଇନଜୀବୀମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟ ବାର୍ ସମେତ ବିଭିନ୍ନ ଓକିଲ ସଂଘର ସଦସ୍ୟମାନେ କାର୍ଯ୍ୟରେ ଯୋଗଦେବା ପରେ ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପରେ କଟକ ଜିଲ୍ଲାରେ ଚାଲିଥିବା କ୍ୟାମ୍ପ୍କୋର୍ଟ ବନ୍ଦ ହୋଇଛି

ସାତକୋଶିଆର କୋର୍ ଅଞ୍ଞଳରୁ ତାର ମୃତଦେହକୁ ବନ ବିଭାଗ ଠାବ କରିଛି ଏକ ପ୍ରେସ୍ ବିଙ୍କପ୍ତିରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତକାଲି ମହାବୀରର ମୃତ୍ୟୁ ସଂପର୍କରେ ଜଣାପଡ଼ିଥିଲା

ବେକରେ ଲାଗିଥିବା ଆଘାତ କାରଶରୁ ତାହା ସଂକ୍ରମଶ ହୋଇଯିବାରୁ ମହାବୀରର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି

ତେବେ ମହାବୀର ମୃତ୍ଧୁ ପରେ ଓଡ଼ିଶା ସରକାରଙ୍କ ପକ୍ଷର୍ ଗ୍ରହଶ କରାଯାଇଥିବା ଆନ୍ତ ସ୍ତାନାନ୍ତରଣ ପ୍ରକବ୍ବକୁ ଶକ୍ତ ଧକ୍ତା ଲାଗିଛି ଏଠାରେ ସୂଚନାଯୋଗ୍ୟ ଗତ କୁନ୍ ମାସରେ ଏହି ମହାବଳକୁ ସାତକୋଶିଆକୁ ଅଶାଯାଇଥିଲା ସେଠାରେ ତିଆରି ହୋଇଥିବା ସ୍ୱତନ୍ତ ଖୁଆଡ଼ରେ ତାକୁ ରଖାଯାଇଥିଲା ତେବେ କିଛିଦିନ ପରିବେଶ ସହିତ ଖାପ ଖୁଆଇବା ପରେ ମହାବଳ ମହାବୀରକୁ ଜଙ୍ଗଲ ଭିତରକୁ ଛଡ଼ା ଯାଇଥିଲା

ଉଦ୍ଘାଟନୀ ଉହବର ଟିକେଟ୍ ନ ପାଇ ଦର୍ଶକମାନେ ଷ୍ଟାଡିୟମ୍ର ଗେଟ୍ ଭଙ୍ଗାରୁଜା କରିଛନ୍ତି ଆକି ବିଶ୍ୱକପ୍ ହକି ଉଦ୍ଘାଟନୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲା